ଏବଂ ଦ୍ୱିତୀୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ଆଜି ମହାରାଷ୍ଟ୍ରର ପ୍ରଣେଠାରେ ଆରମ୍ଭ ହେଉଛି ପ୍ରାଇମ ମିନିଷ୍ଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କାତି ଧର୍ମ ନିର୍ବିଶେଷରେ ଦେଶର ପ୍ରତ୍ୟେକ ବ୍ୟକ୍ତି ସମ୍ମାନର ସହ ବଞ୍ଚବା ଓ ସମସ୍ତ ସ୍ରବିଧା ସୁଯୋଗ ଲାଭ କରିବାକୁ ନିର୍ଜିତ କରିବା ପାଇଁ କେବଳ ତାଙ୍କ ସରକାର ହିଁ ପଦକ୍ଷେପ ନେଉଛନ୍ତି ମହାରାଷ୍ଟ୍ରର ସୋଲାପୁରଠାରେ ଏକ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି କେନ୍ଦ୍ର ସରକାର 'ସବ୍କା ସାଥ ସବ୍କା ବିକାଶ' ନୀତି ପ୍ରତି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ

ସେ କହିଛନ୍ତି ଏହା ସମାଜର ସବୁ ବର୍ଗର ଲୋକମାନଙ୍କୁ ନ୍ୟାୟପ୍ରଦାନ ଲାଗି ଫଳପ୍ରଦ ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଅନ୍ୟମାନଙ୍କୁ ମିଳୁଥିବା ସଂରକ୍ଷଣ ପ୍ରତି କୌଣସି ଆଞ୍ଚ ନ ଆଣି ଆମେ ଉଚ୍ଚକାତିର ଗରିବ ଲୋକମାନଙ୍କୁ ସଂରକ୍ଷଣ ସୁବିଧା ଯୋଗାଉଛୁ ନାଗରିକ ଆଇନ ସଂଶୋଧନ ବିଲ୍ର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳ ଲୋକମାନଙ୍କ ସ୍ୱାର୍ଥର ସୁରକ୍ଷା କରାଯିବାକୁ ପ୍ରତିଶ୍ରତି ଦେଇଛନ୍ତି ଗତକାଲି ଲୋକସଭାରେ ପାସ୍ ହୋଇଥିବା ଏହି ଦୁଇବିଲ୍ ରାଜ୍ୟସଭାରେ ମଧ୍ୟ ପାସ୍ ହେବ ବୋଲି ସେ ଆଶାପୋଷଣ କରିଛନ୍ତି ଖ୍ରୀଷ୍ଟିଆନ ମିଶେଲଙ୍କର ଅଗଷ୍ଟା କାରବାର ସହ ସମ୍ପର୍କ ସଂକ୍ରାନ୍ତରେ କହିବାକୁ ସେ କଂଗ୍ରେସକୁ ଚ୍ୟାଲେଞ୍ଜ କରିଛନ୍ତି ସେ କହିଛନ୍ତି ମିଶେଲ୍ କେବଳ ଅଗଷ୍ଟା ଓ୍ୱେଷ୍ଟଲ୍ୟାଣ୍ଡ କାରବାର ସହ ସମ୍ପୂକ୍ତ ନଥିଲେ ସେ ମଧ୍ୟ ଯୁଦ୍ଧବିମାନ କାରବାର ସମ୍ପୁକ୍ତ ଥିଲେ ବୋଲି ସ୍ୱୀକାର କରିଛନ୍ତି କଂଗ୍ରେସ ପାର୍ଟି ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗମାନ ଆଣୁଥିବାର ଶ୍ରୀ ମୋଦୀ ଦୋଷାରୋପ କରିଛନ୍ତି ଏହା ସତ୍ତ୍ୱେ ସେ ଦେଶର ସ୍ୱାର୍ଥ ରକ୍ଷା କର୍ରଛନ୍ତି ଓ ଭବିଷ୍ୟତରେ କରିବେ ବୋଲି ଶ୍ରୀ ମୋଦି କହିଛନ୍ତି

ପ୍ରଧାନମନ୍ତ୍ରୀ ଚାରି ଲାଇନ ବିଶିଷ୍ଟ ସୋଲାପୁର ତୁଲଜାପୁର ଓସ୍ମାନାବାଦ୍ କାତୀୟ ରାଜପଥକୁ ଉଦ୍ଘାଟନ କରିଥିଲେ ଏହା ସୋଲାପୁର ମରାଠାୱାଡା ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବ ପିଏମ ଆଗ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଦଳ ମାନେ ଗ୍ରଜବ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆଗ୍ରାଠାରେ ଗଙ୍ଗାଜଲ୍ ଓ ଅନ୍ୟାନ୍ୟ ବିକାଶ ପ୍ରକନ୍ଧ ଉଦ୍ଘାଟନ କରିବା ଅବସରରେ ଏକ ରାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିରୋଧୀ ଦଳ ଲୋକଙ୍କ ଭାଗ ଭାଗ କରିବାକୁ ଚେଷ୍ଟା କରିଛି ଶ୍ରୀ ମୋଦି କହିଛନ୍ତି ଏନଡିଏ ସରକାର ଗରିବମାନଙ୍କ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଚାହୁଁଛନ୍ତି ଏବଂ କୌଣସି ସମ୍ପ୍ରଦାୟକୁ କ୍ଷତି ନ ପହଞ୍ଚାଇ ଏହି ସୁବିଧା ଯୋଗାଇ ଦିଆଯିବ

ବିଲ୍କୁ ଉପସ୍ଥାପନ କରି ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରୀ ଥାଓ୍ୱାଡ ଚାନ୍ଦ ଗେହେଲତ୍ କହିଛନ୍ତି ଏହା ସେହି ଲୋକମାନଙ୍କୁ ଅର୍ଥନୈତିକ ଓ ଶିକ୍ଷାଗତ ଦୃଷ୍ଟିରୁ କ୍ଷମତାପନ୍ନ କରିବ ବିଲ୍କୁ ତରବରିଆ ଭାବେ ଅଣାଯାଇଥିବା ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଏହା ଦୀର୍ଘଦିନରୁ ପଡିରହିଛି ଓ ସରକାର ନ୍ୟାୟ ପ୍ରଦାନ କରିବାକୁ ଚାହାଁନ୍ତି ବିତର୍କରେ ଅଂଶଗ୍ରହଣ କରି କଂଗ୍ରେସର ଆନନ୍ଦ ଶର୍ମା କହିଛନ୍ତି ତାଙ୍କ ପାର୍ଟି ବିଲ୍କୁ ସମର୍ଥନ କରୁଛି କିନ୍ତୁ ଯେଉଁ ସମୟରେ ଉପସ୍ଥାପନ କରାଯାଉଛି ତାହା ଉପରେ ପ୍ରଶ୍ୱବାଚୀ ଉଠାଉଛି ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଲ୍କୁ ଆଣିଥିବାର ସେ ଅଭିଯୋଗ କରିଛନ୍ତି ଏନଡିଏ ସରକାରଙ୍କ ଶାସନକାଳରେ ନିଯୁକ୍ତି ସୃଷ୍ଟି ସବୁଠୁ କମ୍ ରହିଥିବା ସେ ଦୋଷାରୋପ କରିଛନ୍ତି

ମୁସଲମାନଙ୍କ ଅବସ୍ଥା ଦଳିତମାନଙ୍କ ଠାରୁ ଆହର୍ତି ଖରାପ ବୋଲି ଦର୍ଶାଇ ସେମାନଙ୍କୁ ମଧ୍ୟ ସଂରକ୍ଷଣ ଯୋଗାଇ ଦେବାକୁ ସେ ଚାହିଁଛନ୍ତି ଏଆଇଏଡିଏମ୍କେ ସଦସ୍ୟ ନବନୀତ କ୍ରିଷ୍ଣନ ବିଲ୍କୁ ବିରୋଧ କରି ଏହାକୁ ଅଣସାୟିଧାନିକ ଓ ଆଇନତଃ ଅସମୀଚିନ ବୋଲି ଦର୍ଶାଇଛନ୍ତି ଟିଏମସିର ଡେରେକ ଓ'ବ୍ରିଏନ୍ ବିଲ୍ ଆଇନଗତ ଯାଞ୍ଚରୁ ବର୍ତ୍ତି ଯିବା ନେଇ ନ୍ଦହ ପ୍ରକାଶ କରିଛନ୍ତି ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଓ କେଡିୟୁର ଆରସିପି ସିଂହ ବିଲ୍କୁ ସମର୍ଥନ କରିଛନ୍ତି ରାଜ୍ୟସଭାରେ ବିଲ୍ ଉପରେ ବିତର୍କ ଜାରି ରହିଛି ବିଜେପି ରିଜର୍ଭଭେସନ ବିଜେପି କହିଛି ବିରୋଧୀଦଳ ଗୁଡିକ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡିକୁ ରୋକି ସେମାନଙ୍କର ସଂଖ୍ୟାର ଅପବ୍ୟବହାର କରୁଛନ୍ତି ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ନେତା କିଭିଏଲ୍ ନରସିଂହା ରାଓ କହିଛନ୍ତି ବିରୋଧୀଦଳମାନେ ବୈଷୟିକ କାରଣ ଦର୍ଶାଇ ସଂରକ୍ଷଣ ବିଲ୍ରେ ବାଧା ସୃଷ୍ଟି କରୁଛନ୍ତି ଯେତେବେଳେ କି ଏହା ଲୋକସଭାରେ ସର୍ବସମ୍ମତିକ୍ରମେ ପାସ୍ ହୋଇଛି ସେ କହିଛନ୍ତି ଏହି ବିଲ୍ ଉଚ୍ଚଜାତିର ଗରିବ ଲୋକମାନଙ୍କ ହିତ ସାଧନ କରିବ କେନ୍ଦ୍ରମନ୍ତ୍ରୀ ଓ ଏଲଜେପି ନେତା ରାମବିଳାସ ପାଶୱାନ କହିଛନ୍ତି ବିରୋଧୀ ଦଳମାନେ ଗରିବ ଲୋକମାନଙ୍କର ଭାବନାକୁ ହୃଦୟଙ୍ଗମ କରି ବିଲ୍କୁ ସମର୍ଥନ କରିବା ଉଚିତ

ଖବର ଅନ୍ତସାରେ ଫେବୃୟାରୀ ପହିଲାରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପିତ ହେବ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ରାଜନୈତିକ ବ୍ୟାପର ସଂକ୍ରାନ୍ତ କ୍ୟାବିନେଟ କମିଟିର ଏକ ବୈଠକରେ ଏହି ନିଷ୍କଭି ନିଆଯାଇଛି

ପ୍ରାୟ ଦୁଇଘକ୍ଷା ଧରି ଗୁଳି ବିନିମୟ ଚାଲୁ ରହିଥିଲା ଏପର୍ଯ୍ୟନ୍ତ କେହି ମୃତାହତ ହୋଇ ନ ଥିବା ଖବର ଜଣାପଡିଛି ଗତକାଲିଠାରୁ ଆଜି ମଧ୍ୟରେ ପୁଞ୍ଚ ଓ ରାଜୌରୀ ଅଞ୍ଚଳରେ ଏହା ହେଉଛି ତୂତୀୟ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା

ଦିଲ୍ଲୀ ହାଇକୋର୍ଟର କଶିକିଆ ଖଣ୍ଡପୀଠ ହେରାଲ୍ଡ ହାଉସ ଖାଲି କରିବା ପାଇଁ ଆସୋସିଏଟ୍ ଜୋରନାଲ୍ ଲିମିଟେଡକୁ ନିର୍ଦ୍ଦେଶ ଦେଇଥିଲେ

ଦ୍ୱିତୀୟ ବର୍ଷରେ ଖେଲୋ ଇଣ୍ଡିଆ କ୍ରୀଡାର ନାମ ପରିବର୍ତ୍ତନ କରାଯାଇ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ରଖାଯାଇଛି